ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ବୁଥ୍ରେ ଆଜି ପୁଶି ମତଦାନ ହେଉଛି

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଚାନରେ ସଭାସମିତି ଓ ରୋଡ୍ ଶୋ ରେ ଯୋଗ ଦେଉଛନ୍ତି

ରାକ୍ୟର ବିଜେଡ଼ି ସରକାର ମିଥ୍ୟା ତଥ୍ୟ ଦେଇ ଭୋଟ୍ ହାତେଇବାକୁ ଉଦ୍ୟମ କରୁଛି ବୋଲି ଶ୍ରୀ ସିଂ କହିଛନ୍ତି

ଏହି ରୋଡ୍ ଶୋ'ରେ ସାଂସଦ ପ୍ରାର୍ଥୀ ପ୍ରତାପ ଷଡ୍ଙଗୀ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ବିଧାୟକ ପ୍ରାର୍ଥୀ ମଦନମୋହନ ଦତ୍ତ ପ୍ରମୁଖ ସାମିଲ ହୋଇଥିଲେ

ବିଶିଷ୍ ଚଳଚିତ୍ର ତାରକା ରାଜ୍ ବବର୍ ଆକି ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି

ସେ ବାଲେଶ୍ୱରଠାରେ ଏକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ସମାଜର ବିଭିନୁ ବର୍ଗର ଲୋକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି

ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ସଂକ୍ରାନ୍ତ ସମସ୍ତ ପ୍ରସ୍ତୁତି ଜାରି ରହିଛି

ଏକ ଘରୋଇ ବସ୍ କେନ୍ଦୁଝରରୁ ରାଉରକେଲା ଯାଉଥିବା ସମୟରେ ମଧ୍ୟରାତ୍ରିରେ ଏହି ଦୁର୍ଘଟଶା ଘଟିଥିଲା

ଆକି ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଉକ୍ଳ ବିଶ୍ୱବିଦ୍ୟାଳୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞାଇବା ଦାବିରେ ଆକି ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି

ଉପକୃଳ ଅପେକ୍ଷା ପଛିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଛି

ଏକର ଏକର ଚାଷଜମି ଜଳମଗୁ ହେବା ସହ କୃତ୍ରିମ ବନ୍ୟା ପରିସ୍ତିତି ସୃଷ୍ ହୋଇଛି